ଏବଂ ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ୍ ପମ୍ପ୍ରେ ଅଗ୍ନିକାଣ୍

ନଭେୟର ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଶାଣି ପାଇଁ ଧାର୍ଯ୍ୟ କରାଯାଇଛି

ପ୍ରଫୁଲ୍ଲ ସାମନ୍ତରାକ ଆବେଦନର ଶୁଶାଶି କରି ଖଣପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି